କ୍ୟାମ୍ପନିଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଶର ବିଭିନ୍ନ ଭାଗରେ ର୍ୟାଲି ଓ ରୋଡ୍ ଶୋ'ମାନ କରିଛନ୍ତି

କଂଗ୍ରେସ ଆଜମଗଡ଼ ଓ ଆୟେଦକର ନଗର ଆସନରୁ କୌଣସି ପ୍ରାର୍ଥୀ ଦେଇନାହିଁ ଭୋଟ୍ ନିଆଯାଉଥିବା ଆସନଗୁଡ଼ିକ ମଧ୍ୟରେ ସ୍ୱଲତାନପ୍ରର ପ୍ରତାପଗଡ଼ ଫୁଲପୁର ଆହ୍ଲାବାଦ ଆୟେଦକରନଗର ଶ୍ରାବସ୍ତି ଡୁମରିଆଗଞ୍ଜ ବସ୍ତି ସନ୍ଦୁକବିରନଗର ଲାଲଗଞ୍ଜ ଆଜମଗଡ଼ ଯୌନପୁର ମଛଲିସହର ଓ ଭଦୋହି ରହିଛି

ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କେନ୍ଦ୍ରମନ୍ତ୍ରୀ ମନେକା ଗାନ୍ଧି ବିଜେପି ନେତା ରିତା ବହୁଗୁଣା ଯୋଶୀ ଓ ମୁକୁଟ ବିହାରୀ ବର୍ମା ଅଛନ୍ତି ବିଜେପିର ଜଗଦୟିକା ପାଲ୍ ଓ କଂଗ୍ରେସ ନେତା ଡକ୍ଟର ସଞ୍ଜୟ ସିଂହ ମଧ୍ୟ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିହାରରେ ଶାସକ ଏନ୍ଡିଏକୁ ଆର୍ଜେଡି ନେତୃତ୍ୱର ମହାମେଣ୍ଟ ପକ୍ଷରୁ ପ୍ରବଳ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡ଼ୁଛି

ଆସନ ବୁଝାମଣା ରାଜିନାମାରେ ବାଲ୍ସିକୀ ନଗର ଗୋପାଳଗଞ୍ଜ ଓ ସିଓ୍ୱାନ୍ କେଡିୟୁ ପାଖକୁ ଯାଇଛି ପୂର୍ବ ଚମ୍ପାରନ୍ରେ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ କ୍ରମାନ୍ୱୟରେ ତୃତୀୟ ଥର ପାଇଁ ବିଜୟୀ ହେବାକୁ ଆଶା ରଖିଛନ୍ତି ତାଙ୍କ ବିପକ୍ଷରେ ମହାମେଣ୍ଟରୁ ଆକାଶ ସିଂହ ପ୍ରତିଦ୍ୱନ୍ଦିତା କରୁଛନ୍ତି ମଧ୍ୟପ୍ରଦେଶରେ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଡକ୍ଟର କେପି ଯାଦବ ମେୟର ବିବେକ ସେଜ୍ୱାଲକର ଓ ସାଧ୍ୱୀ ପ୍ରଞ୍ଜାସିଂହ ଠାକୁର ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟୋତିରାଦିତ୍ୟ ସିନ୍ଧିଆ ରାମନିବାସ୍ ରାଓ୍ୱତ୍ ଓ ଅଶୋକ ସିଂହ କଂଗ୍ରେସ ପାର୍ଟିର ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଗାୟକରୁ ରାଜନୀତିକୁ ଆସିଥିବା ମନୋଚ୍ଚ ତିୱାରୀ ଓ ହଂସରାଜ ହଂସ ଏବଂ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ବିଜେନ୍ଦର ସିଂହ ମୁଖ୍ୟ ପ୍ରତିଦ୍ୱନ୍ଦିମାନଙ୍କ ମଧ୍ୟରେ ଅଛନ୍ତି ଇତିମଧ୍ୟରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି

ସମାନ ପଦବୀ ସମାନ ପେନସନ୍ ଯୋଜନାରେ କଂଗ୍ରେସ ଅବସରପ୍ରାପ୍ତ ସେନାବାହିନୀ କର୍ମଚାରୀମାନଙ୍କୁ ବିଭ୍ରାନ୍ତ କରିଥିବାର ସେ ଦୋଷାରୋପ କରିଛନ୍ତି ସେ କହିଛନ୍ତି ବିଜେପି ସରକାର ଗୋଟିଏ ପଦବୀ ଗୋଟିଏ ପେନସନ୍ ଯୋଜନା ଲାଗୁ କରିଛି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ହିମାଚଳ ପ୍ରଦେଶର ଉନ୍ନାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିମ୍ବଦ୍ରିକରଣ ନିଷ୍ପଭି ଏନ୍ଡିଏ ସରକାରଙ୍କର ଏକ ମସ୍ତବଡ଼ ଭୁଲ୍ ଥିଲା ଯାହା କୃଷକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କର ବ୍ୟାପକ କ୍ଷତି ଘଟାଇଛି ଶ୍ରୀ ଗାନ୍ଧି କହିଛନ୍ତି ଜିଏସ୍ଟି ଲାଗ୍ର ହେବା ଦ୍ୱାରା ଦେଶର ଅନେକ ବ୍ୟବସାୟୀଙ୍କର ବ୍ୟବସାୟ ଛାରଖାର ହୋଇଯାଇଛି

ଏକ ସମ୍ଘାଦ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଶ୍ରୀ ମୋଦି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧି କହିଥିଲେ ଯେତେବେଳେ ଏକ ବଡ଼ ବୃକ୍ଷ ପଡ଼ିଥାଏ ସେତେବେଳେ ଭୂ କମ୍ପ ଆସିଥାଏ ଶ୍ରୀ ମୋଦି କହିଛନ୍ତି ଏପରିକି କଂଗ୍ରେସ କମଳନାଥଙ୍କୁ ପଞ୍ଜାବର ଦାୟିତ୍ୱ ହସ୍ତାନ୍ତର କରିଛି ଓ ବର୍ତ୍ତମାନ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେଣୁ ସେ ଦୃଷ୍ଟିର୍ ଏହା ଜଣେ ବ୍ୟକ୍ତିଙ୍କର ମନ୍ତବ୍ୟ କୁହାଯାଇ ପାରିବ ନାହିଁ

ସାମ୍ବାଦିକମାନଙ୍କ ସହ କଥାବାର୍ଭା ବେଳେ ପାର୍ଟି ମୁଖପାତ୍ର ସମ୍ଭିତ ପାତ୍ର ଏ ବିଷୟରେ କଂଗ୍ରେସର ତୀବ୍ର ସମାଲୋଚନା କରି ସାମ୍ ପିତ୍ରୋଦାଙ୍କ ମନ୍ତବ୍ୟ ଦଙ୍ଗାପିଡ଼ିତମାନଙ୍କ ପାଇଁ ଏକ ଅପମାନ ବୋଲି କହିଛନ୍ତି

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି କ୍ଷମାପ୍ରାର୍ଥନା କରିବା ପାଇଁ ସେ ଦାବି କରିଛନ୍ତି

ଟ୍ୱିଟ୍ କରି ସେ କହିଛନ୍ତି ଏହି ଦୁର୍ଭାଗ୍ୟଜନକ ଘଟଣା ଉପରେ କଂଗ୍ରେସ ପଣ୍ଟାତାପ ନ କରିବା ଏକ ପରିତାପର ବିଷୟ

ଏହା ପାର୍ଟିର ମତ ନୁହେଁ ବୋଲି କଂଗ୍ରେସ ସ୍ୱଷ୍ଟ ଭାବେ କହିଛି କଂଗ୍ରେସ କହିଛି ଶିଖ୍ ବିରୋଧୀ ଦଙ୍ଗାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ନ୍ୟାୟ ମିଳୁ ଏହା ପାର୍ଟି ଓ ପାର୍ଟି ନେତୃତ୍ୱ ସର୍ବଦା ଚାହିଁ ଆସିଛନ୍ତି ଓ ଦଙ୍ଗା ମାମଲାର ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ ଦଣ୍ଡବିଧାନ କରାଯିବକୁ ସମର୍ଥନ କରୁଛି

ଏକ ବିବୃଭିରେ କଂଗ୍ରେସ ଏହାର ନେତାମାନଙ୍କୁ ସତର୍କ ଓ ସମ୍ପେଦନଶୀଳ ରହିବାକୁ ପରାମର୍ଶ ଦେଇଛି

ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏଫ୍ଏମ୍ଆଇ କାଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏହି କମିଟି ମଧ୍ୟସ୍ଥତା ପାଇଁ ଅଧିକ ସମୟ ମାଗିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏସ୍ଏ ବୋବଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଏସ୍ ଅବଦୁଲ ନଜିରଙ୍କୁ ନେଇ ଏକ ଖଶ୍ଚପୀଠ ଏହି ମାମଲାର ଶୁଣାଣି କରିଛନ୍ତି

ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ପ୍ୟାନେଲ୍ର ସଦସ୍ୟ ଅଛନ୍ତି

ଭିପି ଭିଏତନାମ୍ ଭାରତ ଓ ଭିଏତନାମ ସେମାନଙ୍କ ମଧ୍ୟରେ ବ୍ୟାପକ ଭାଗିଦାରୀ ସମ୍ପର୍କକ୍ତ ଆଗକ୍ର ଆଗେଇ ନେବା ପାଇଁ ପ୍ରତିଶ୍ରତିବଦ୍ଧତାକୃ ଦୋହରାଇଛନ୍ତି ଭିଏତନାମ ରାଜଧାନୀ ହାନୋଇରେ ଆଜି ଦୂଇ ଦେଶର ଉପରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ହୋଇଛି କଥାବାର୍ତ୍ତାରେ ସମସ୍ତ କ୍ଷେତ୍ରରେ ସହଯୋଗ ବିଷୟ ଉପରେ ଆଲୋଚନା କରାଯାଇଛି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଓ ଭିଏତନାମ ଉପରାଷ୍ଟ୍ରପତି ଥି ଙ୍ଗକ୍ ଥିନ୍ ହାନୋଇ ସ୍ଥିତ ରାଷ୍ଟ୍ରପତି ପ୍ରାସାଦରେ ପ୍ରତିରକ୍ଷା ଓ ନିରାପତ୍ତା ପରମାଣୁ ଶକ୍ତି ଓ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର ବିଜ୍ଞାନ ଓ ବୈଷୟିକଜ୍ଞାନ ତେିଳ ଓ ଗ୍ୟାସ ପୁର୍ନବ୍ୟବହାରକ୍ଷମ ଶକ୍ତି ମୌଳିକ ଢାଞ୍ଚା ବିକାଶ କୃଷି ଏବଂ ନବିକରଣଭିଭିକ କ୍ଷେତ୍ରଗୁଡ଼ିକରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି

ଆମେରିକା ଫେଡେରାଲ୍ ରେଜିଷ୍ଟାର୍ ନୋଟିସ୍ ଅନୁସାରେ ଚୀନ୍ରୁ ଆମେରିକାକୁ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକ ଉପରେ ଅଧିକ ଶୁଳ୍କ ଆଜିଠାରୁ ଲାଗୁହେବ ଇତିମଧ୍ୟରେ ଏହି ଘଟଣା ଉପରେ ଗଭୀର ଦ୍ୟୁଖ ପ୍ରକାଶ କରି ଚୀନ୍ କହିଛି ତାକୁ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ଯୋଗ୍ୟତା ମ୍ୟାଚ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ୱ ଓ ଚେନ୍ନାଇ ସୁପରକିଙ୍ଗସ୍ ବିଶାଖାପଟନମ୍ଠାରେ ପରସ୍କରକୁ ଭେଟିବେ

ମ୍ୟାଚ୍ର ବିଜେତା ରବିବାର ଦିନ ହାଇଦ୍ରାବାଦ୍ଠାରେ ମୁମ୍ୟାଇ ଇଣ୍ଡିଆନ୍ୱକୁ ଫାଇନାଲ୍ରେ ଭେଟିବ